ଏହି ସମସ୍ୟାର ମୁକାବିଲା କରିବା ଉଭୟ କେନ୍ଦ୍ର ଓ ରାକ୍ୟର ଦାୟିତ୍ୱ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ତେବେ କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉ ନ ଥିବାରୁ ସଂକ୍ରମଣ ବଢ଼ି ବଢ଼ି ଚାଲିଛି

ବର୍ଉମାନ ସାରା ରାଜ୍ୟର ସହରାଞ୍ଚଳରେ ନାଇଟ୍ କର୍ପୁ୍ୟ ଓ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ରହିଛି ଏଥିସହ କେତେକ ସ୍ଥାନରେ କକ୍କେନ୍ମେକ୍କ ଜୋନ୍ ଓ ଜନଗହଳିପୂର୍ଶ୍ଣ ସ୍ଥାନକୁ ସିଲ୍ କରାଯାଇଛି ଆଜି ପୁଲିସ୍ ମହାନିର୍ଦ୍ଦେଶକ ଆଉ କି ନିଆ ପରାମର୍ଶ ଦେଉଛନ୍ତି ସେ ସମ୍ମର୍କରେ ଆଉ କିଛି ସମୟ ପରେ ଜଣାପଡ଼ିବ

ତେବେ ଏହାକୁକ ନେଇ ଚିନ୍ତା କରିବାର କୌଶସି କାରଣ ନାହି

ରାଜ୍ୟ ସରକାର ସବୁ ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ଠୁତ ଅଛନ୍ତି ବୋଲି ଡାକ୍ତର ମହାନ୍ତି କହିଛନ୍ତି

ଇତିମଧ୍ଧରେ ପ୍ରାୟ ଦେଢ଼ କୋଟି ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି